ଏମ୍ସରେ ପରୀକ୍ଷା କରାଯାଇଥିବା ରିପୋର୍ଟରୁ ପଞ୍ଚମ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି

ଅନ୍ୟପକ୍ଷରେ ଚିକିିିିତ ହେଉଥିବା ଦିତୀୟ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି